ଏ ସମ୍ପର୍କରେ ଗଞାମ ଜିଲ୍ଲାପାଳ ବିଜୟ ଅମୂତ କୁଲାଙେ କହିଛନ୍ତି ଗଞାମ ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ଜିଲ୍ଲାର କାହାକୁ ଖୋର୍କ୍ଷା ଯିବାକୁ ଅନୁମତି ମିଳିବ ନାହଁ

କୌଣସି ଦୁଇ ଚକିଆ କିମ୍ଘା ଚାରିଚକିଆ ଗାଡିକୁ ଯିବାକୁ ଅନୁମତି ଦିଆଯାଉନାହିଁ ଏପରିକି ରୋଗୀ ମାନଙ୍କୁ ମଧ ଯିବା ଆସିବାକୁ ସୁଯୋଗ ଦିଆଯାଉନାହି କେବଳ ଜିଲ୍ଲା ମୁଖ୍ୟ ଚିକିହାଧିକାରୀ ସିଡ଼ିଏମଓଙ୍କ ଅନୁମତି ପତ୍ର ଥିଲେ ସମ୍ମକ୍ତ ରୋଗୀ ଓ ଗାଡିକୁ ଯାତାୟାତର ସୁବିଧା ମିଳିବ

ଗଞାମ ଖୋର୍ଦ୍ଧା ସୀମାରେ ଦୁଇ ପ୍ଲାଟୁନ୍ ପୋଲିସ ଫୋସି ମୁତୟନ କରାଯାଇଛି

ହସ୍ପିଟାଲରେ କେବଳ କର୍ମଚାରୀ ଓ ଗୁରୁତର ରୋଗୀଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି

ରୋଗୀମାନେ ଡାକ୍ତରଙ୍କଠାରୁ ହ୍ୱାଟ୍ୱଆପ୍ ଓ ଭିଡିଓ କଲିଂ ଜରିଆରେ ପରାମର୍ଶ ଗ୍ରହଶ କରିପାରିବେ

ଆସନ୍ତାକାଲି ଓ ଶୁକ୍ରବାର ପାଇଁ ଏହି ସଟ୍ଡାଉନ ଘୋଷଣା କରାଯାଇଛି

ସେହିପରି ସଟ୍ଡାଉନରୁ ବୁର୍ଲା ଭିମସାର କ୍ୟାମ୍ପସକୁ ବାଦ୍ ଦିଆଯାଇଛି